ଗୋଏଲ୍ ଏନ୍ପିଏ ଅର୍ଥମନ୍ତୀ ପିୟୁଷ ଗୋଏଲ୍ କହିଛନ୍ତି ରାଷ୍ଟ୍ରାୟତ୍ତ୍ ବ୍ୟାଙ୍ଗୁଡ଼ିକର ଆଦାୟ ହୋଇପାରି ନ ଥିବା ରଣ ସମସ୍ୟାର ଦ୍ରତ ସମାଧାନ ପାଇଁ ସ୍ୱାଧୀନ ସମ୍ପଭି ପରିଚାଳନା କମ୍ପାନୀ ଏଏମ୍ସି ଓ ଷ୍ଟିଅରିଂ କମିଟିମାନ ଗଠନ କରାଯିବ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଚେୟାର୍ମ୍ୟାନ୍ ସୁନୀଲ୍ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିଦ୍ୱାରା ଦିଆଯାଇଥିବା ସମାଧାନ ଯୋଜନାକୁ ସରକାର ଗ୍ରହଣ କରିବା ଅବସରରେ ସେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି

ଅର୍ଥମନ୍ତ୍ରୀ ପୁଣି କହିଛନ୍ତି ସରକାର ଏହି ସମାଧାନ ପ୍ରକ୍ରିୟାରେ ଆଦୌ ହସ୍ତକ୍ଷେପ କରିବେ ନାହିଁ ଓ ବ୍ୟାଙ୍କ୍ମାନେ ଏହାର ପରିଚାଳନା ଦାୟିତ୍ୱ ନେବେ

ଅଦାଲତ କହିଛନ୍ତି ଗୁରୁତର ଅପରାଧର ଶିକାର ହେଉଥିବା ବ୍ୟକ୍ତି ବିଶେଷକରି ମହିଳାମାନେ ତୁରନ୍ତ ଜରୁରୀକାଳୀନ ସହାୟତା ଆବଶ୍ୟକ କରନ୍ତି ଓ କ୍ଷତିପୂରଣ ମାଧ୍ୟମରେ ସେମାନଙ୍କର ଶାରୀରିକ ଓ ମାନସିକ ସ୍ତରରେ ଥଇଥାନ ହୋଇପାରିବ ଲୋକମାନଙ୍କ ଚୋରାଚାଲାଣ ସହ ସମ୍ପୂକ୍ତ ଅପରାଧୀମାନଙ୍କ ଶିକାର ହୋଇଥିବା ସେହି ବାଳିକାଙ୍କୁ ମହାରାଷ୍ଟ୍ରର ପୁନେରୁ ଉଦ୍ଧାର କରାଯାଇ ପଶ୍ଚିମବଙ୍ଗକୁ ଅଣାଯାଇଛି

ଦୂତାବାସ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ନେପାଳଗଞ୍ଜ୍ ଓ ସୀମିକୋଟ୍ଠାରେ ଭାରତୀୟ ଦ୍ୱତାବାସର ପ୍ରତିନିଧିମାନେ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ସହ ବ୍ୟକ୍ତିଗତ ସ୍ତରରେ ଯୋଗାଯୋଗ କରିଛନ୍ତି ତୀର୍ଥଯାତ୍ରୀ ଓ ସେମାନଙ୍କ ପରିବାରଗୁଡ଼ିକ ପାଇଁ ଏକ ହଟ୍ଲାଇନ୍ ସ୍ଥାପନ କରାଯାଇଛି

ଇତିମଧ୍ୟରେ ପାଣିପାଗ ବିଭାଗ କହିଛି ନେପାଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ତାଙ୍କର ଏହି ଗସ୍ତ ସମୟରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରି ତାଙ୍କ ସହ ଆଲୋଚନା କରିବେ ବୈଦେଶିକ ମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଭୁଟାନ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟସ୍ଟଚୀ ରହିଛି ଭାରତ ଓ ଭୁଟାନ୍ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଓ ସହଯୋଗ ବହୁ ପୁରାତନ ସେମାନଙ୍କ ମଧ୍ୟରେ କ୍ରଟନୈତିକ ସମ୍ପର୍କ ସ୍ଥାପନର ସୁବର୍ଷ୍ଣ ଜୟନ୍ତୀ ବାର୍ଷିକୀ ଚଳିତ ବର୍ଷ ପାଳନ କରାଯାଇଛି ପିଏମ୍ ଜୟପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ କୟପୁରଠାରେ ବିଭିନ୍ନ କେନ୍ଦ୍ର ସରକାରୀ ଯୋଜନାର ଅଢ଼େଇ ଲକ୍ଷ ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିବେ

ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିବେ ସେ କହିଛନ୍ତି ପ୍ରଥମ ଥରପାଇଁ ଦେଶର ଜଣେ ପ୍ରଧାନମନ୍ତ୍ରୀ ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ସେ ପୁଣି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଲୋକମାନଙ୍କ ମଧ୍ୟରେ ଅଭ୍ତପ୍ରର୍ବ ଉତ୍ସାହ ପରିଲକ୍ଷିତ ହୋଇଛି ଏନ୍ଏଚ୍ଏ ଜେକେ ରାଜନାଥ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଓ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋବାଲ୍ ଆସନ୍ତାକାଲିଠାରୁ ଜଜ୍ମୁ କାଶ୍ମୀରକୁ ଦୁଇ ଦିନ ଗସ୍ତରେ ଯିବାର ସମ୍ଭାବନା ଅଛି ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଫିସର କହିଛନ୍ତି ଏହି ଗସ୍ତ ସମୟରେ ଶ୍ରୀ ସିଂ ରାଜ୍ୟର ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିବାର ଆଶା କରାଯାଉଛି ସେ ମଧ୍ୟ ଅମରନାଥ ପୀଠ ଦର୍ଶନ କରିବାର କାର୍ଯ୍ୟସ୍ଟଚୀ ରହିଛି ରାଜ୍ୟରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି ସ୍ୱରାଷ୍ଟ୍ରମନ୍ତ୍ରୀ ଓ ଜାତୀୟ ନିରାପତ୍ତା ଉପଦେଷ୍ଟା ରାଜ୍ୟପାଳ ଏନ୍ଏନ୍ ବୋରା ଓ ବରିଷ୍ଠ ପ୍ରଶାସନିକ ଅଫିସର ଓ ନିରାପତ୍ତା ଅଫିସରମାନଙ୍କୁ ସାକ୍ଷାତ୍ କରିବେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରଠାରୁ ଶ୍ରୀ ସିଂଙ୍କର ରାଜ୍ୟକ୍ତ ଏହା ପ୍ରଥମ ଗସ୍ତ ହେବ

ଜଷ୍ଟିସ୍ ଏ କେ ପାଠକ୍ ପୂର୍ବରୁ ତାଙ୍କୁ ଆଜିପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଥିଲେ ଓ ଆକ୍ଟିଠାରୁ ଆଉ ମାସେ ଏହାକୁ ସମ୍ପ୍ରସାରଣ କରିଛନ୍ତି

ସେଥିରେ ଆର୍ଥକ ଅନିୟମିତତା ହୋଇଥିବାର ଅଭିଯୋଗ କରାଯାଇଥିଲା

ଏସ୍ସି ପୁଲିସ୍ ରିଫର୍ମସ୍ କୌଣସି ରାଜ୍ୟ କିିୟା କେନ୍ଦ୍ରଶାସିତ ଅଞ୍ଚଳ କୌଣସି ପୁଲିସ୍ ଅଫିସରଙ୍କୁ ଅସ୍ଥାୟୀ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରିପାରିବେ ନାହିଁ ବୋଲି ସୁପ୍ରିମ୍କୋର୍ଟ ଆଜି ନିର୍ଦ୍ଦେଶ ଜାରି କରିଛନ୍ତି ପ୍ରଧାନ ବିଚାରପତି ଦୀପକ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ତପୀଠ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବାକୁ ଥିବା ପ୍ରାର୍ଥୀମାନଙ୍କର ନାମ ତାଲିକା କେନ୍ଦ୍ରୀୟ ଲୋକସେବା ଆୟୋଗ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି

ଖଣ୍ଡପୀଠ କହିଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବାକୁ ଥିବା ଜଣେ ଅଫିସରଙ୍କର ଚାକିରି ସମୟ ଯଥେଷ୍ଟ ଥିବାକୁ ନିର୍ଣ୍ଣିତ କରିବାପାଇଁ ଉଦ୍ୟମ କରାଯିବ

ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଖ୍ ଓ ହିନ୍ଦୁ ସମ୍ପ୍ରଦାୟର କାତିସଂଘ ମୁଖ୍ୟ କହିଛନ୍ତି ସାଧାରଣ ଲୋକଙ୍କୁ ଲକ୍ଷ୍ୟ କରି ହେଉଥିବା ଯେକୌଣସି ଆକ୍ରମଣ ସମ୍ପୂର୍ଣ୍ଣ ଅଯୌକ୍ତିକ ଓ ଏହା ଆନ୍ତର୍ଜାତିକ ଆଇନକୁ ଲଙ୍ଘନ କରେ ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାରକୁ ଶୋକବାର୍ତ୍ତା ପଠାଇ ସାଧାରଣ ଲୋକ ବିଶେଷକରି ସଂଖ୍ୟାଲଘ୍ର ସମ୍ପ୍ରଦାୟଗୁଡ଼ିକୁ ସୁରକ୍ଷା ଦେବା ପ୍ରତ୍ୟେକଙ୍କ ଦାୟିତ୍ୱ ହେବା ଉଚିତ ବୋଲି ସେ ସବୁ ପକ୍ଷକୁ ଅନୁରୋଧ କରିଛନ୍ତି ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶିଖ୍ ଓ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଆଫଗାନୀସ୍ତାନ ରାଷ୍ଟ୍ରପତି ଆସ୍ରଫ୍ ସାନୀଙ୍କ ସାକ୍ଷାତ କରିବାକୃ ଯାଉଥିବାବେଳେ ଆଇଏସ୍ଆଇଏସ୍ ଆତ୍କଘାତୀ ଗୋଷ୍ଠୀ ପକ୍ଷର୍ ସେମାନଙ୍କୁ ଉପରେ ରବିବାର ଦିନ ଆକ୍ରମଣ କରାଯାଇଥିଲା ଆଫଗାନୀସ୍ତାନ ବ୍ଲାଷ୍ଟ ଆଫଗାନୀସ୍ତାନର ପୂର୍ବ ଲୋଗାର୍ ପ୍ରଦେଶରେ ଏକ ଆତ୍କଘାତୀ କାର୍ ବୋମା ବିସ୍ଫୋରଣରେ ଦୂଇ ଜଣ ଲୋକ ପ୍ରାଣ ହରାଇଛନ୍ତି